ସେହିପରି ନବରଙ୍ଗପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ କଂଗ୍ରେସର ପ୍ରଦୀପ ମାଝି ବିଜେଡିର ରମେଶ ମାଝୀ ଓ ବହୁଜନ ସମାଜ ପାର୍ଟିର ଚନ୍ଦ୍ରଧ୍ୱଜ ମାଝୀଙ୍କ ମଧ୍ଧରେ ପ୍ରତିଦ୍ୱନ୍ଦିତା ହେବ

ମା' ମାନେ ହିଁ ବିକାଶର ପ୍ରକୂତ ଡବଲ ଇଞ୍ଞିନ ବୋଲି ଆକି କଳାହାଣ୍ଡି କିଲ୍ଲା ଜୟପାଟନାର ଚାଚିଗୁଡାଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତୀ କହିଛନ୍ତି

ପ୍ରାର୍ଥୀମାନେ ଗାଁ ଓ ବିଭିନ୍ନ ହାଟରେ ବୁଲି ନିକ ସପକ୍ଷରେ ପ୍ରଚାର କରୁଛନ୍ତି ଏପରିକି ପ୍ରାର୍ଥୀମାନେ ମୋବାଇଲ ଓ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ଧମରେ ମଧ୍ଧ ପ୍ରଚାର କରୁଛନ୍ତି

ତେଣୁ ଏହି ଜିଲ୍ଲାଗୁଡ଼ିକରେ ସମସ୍ତ ସରକାରୀ ଅନୁଷାନ ବନ୍ଦ ରହିବ

ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗର ଡିକି ଦାୟିତ୍ୱ ସହ ସେ ଏହି ଅତିରିକ୍ତ ଦାୟିତ୍ ଗ୍ରହଶ କରିଛନ୍ତି

ନିର୍ବାଚନ ସମୟରେ ପୁଲିସ କର୍ମଚାରୀମାନେ ନିରପେକ୍ଷତା ଅବଲମ୍ୟନ କରିବେ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି ନିର୍ବାଚନ କମିଶନଙ୍ଙ ଅନୁମତି ମିଳିବାରେ ପରେ ବିଜୟ ଶର୍ମାଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି

ଘଟଶାସ୍ସଳରେ ତାଙ୍କର ମୃତ୍ୟୁ ହୋଇଥିଲା ହାତୀ ଆକ୍ରମଣରେ ଲବଙଙ୍ଙ ମୃତ୍ୟୁ ଯୋଗୁଁ ଘଟଣାସୁଳରେ ଉଉଜନା ପରିସ୍ଥିତି ଦେଖାଦେଇଥିଲା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଚଳରେ ପହଞ୍ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି

ଜଶେ ଗଶନାକାରୀ ଓ କ୍ୟୋତିର୍ବିଦ୍ ଭାବେ ସେ ରାଜ୍ୟରେ ବେଶ୍ ପରିଚିତ ଥିଲେ

ଅଗ୍ରିଶମ ବାହିନୀ ଘଟଣାସ୍ଥଳରେ ପହଞ୍ ନିଆଁକୁ ଆୟତ୍ତ କରିଥିଲେ